ପଦୋନ୍ଦତି ଅଦାଲତ ରାକ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ପଦୋନ୍ଦତି ଅଦାଲତ ଗତକାଲି ଶେଷ ହୋଇଛି

ମୁଖ୍ୟ ଶାସନ ସଚିବ ଅଶିତ କୁମାର ତ୍ରିପାଠୀ ଓ ଅନ୍ୟ ପାଞ ଜଶ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ଅଦାଲତରେ ମାମଲାଗୁଡ଼ିକର ଶୁଶାଶି ହୋଇଥିଲା

ଅଦାଲତଙ୍କ ନିର୍ଦ୍ଦେଶକୁ ଫେବୃୟାରୀ ସୁଦ୍ଧା କାର୍ଯ୍ୟକାରୀ କରି ସାଧାରଶ ପ୍ରଶାସନ ବିଭାଗକୁ ଜଶାଇବା ଲାଗି କୁହାଯାଇଛି ଏଥିସହିତ ଯେଉଁ ଅଧିକାରୀଙ୍କ ଲାଗି ପଦୋନ୍ମତି ସମୟ ଅତିବାହିତ ହୋଇଯାଇଛି ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ଧ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି

ମିଳିଥିବା ସୂଚନା ଅନୁଯାୟୀ ହକାରେ ଟଙ୍କାରୁ ଅଧିକ ବିଲ୍ ବକେୟା ଥିବା ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ସଂଯୋଗ ଛିନ୍ନ କରାଯିବ

ଏହି ବୁଡ଼ପକା କାର୍ଯ୍ୟକୁ ଶୂଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରିଶୀ ଖନନ କରାଯାଇଛି